ଗଶଶିକ୍ଷା ମନ୍ତୀ କହିଛନ୍ତି ଏବେ ରାଜ୍ୟର କେବଳ ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ଟ ହୋଇଛନ୍ତି ତେବେ ଆସନ୍ତାକାଲି ସ୍କୁଲ୍ଗୁଡ଼ିକରେ ଅଭ୍ୟାସ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀମାନେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି

ହୋଲି ବସନ୍ତ ରତୁର ଆଗମନକୁ ସୂଚାଇଥାଏ ହୋଲିର ଗୋଟିଏ ଦିନ ପୂର୍ବରୁ ହୋଲିକା ଦହନ ଉହବ ପାଳନ କରାଯାଇଥାଏ ଗତକାଲି ଦେଶର ବିଭିନ୍ ସ୍ରାନରେ ହୋଲି ଉହବ ପାଳନ କରାଯାଇଛି